ଶାନ୍ତ ସମୟରେ ଦେଶର ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବା ଏବଂ ମାନବିକତା ଅଭିଯାନରେ ନୌସେନାର ଭ୍ରମିକାକୁ ମନେପକାଇବା ଉଦ୍ଦେଶ୍ୟରେ ମଧ୍ଧ ଏହି ଦିବସ ପାଳିତ ହୋଇଥାଏ

ଏହା ଫଳରେ ଭାରତର ଅର୍ଥନୀତିରେ ବିକାଶ ହୋଇପାରିଛି

ଦେଶରେ ନାଗରିକମାନଙ୍କୁ ଅଧିକରୁ ଅଧିକ ଅର୍ଥନୈତିକ ପ୍ରଗତି ମିଳିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ରିମାଣ୍ଡରେ ନେବାପରେ ପୁଲିସ ଫୟାଜଙ୍ଙୁ ପଚରାଉଚରା ଆର କରିଛି

ଉପକିଲ୍କୁପାଳ ଶିଶୁ ସୁରକ୍ଷା ସମିତି ଅଧ୍ଘକ୍ଷ ପ୍ରମୁଖ ପହଞ୍ କେନ୍ଦର ବିଭିନୁ ସ୍ରାନ ଅନୁଧ୍ରାନ କରି ପିଲାଙ୍ଙୁ ଦିଆଯାଉଥିବା ଖାଦ୍ୟ ନିରାପତ୍ତା ଆଦି ପଚାରି ବୁଝିବା ସହ ରେକର୍ଡପତ୍ର ଯାଞ କରିଛନ୍ତି

ଆଉଟ୍ ସୋର୍ସିଂ ବ୍ୟବସ୍ଚାରେ ଏହାକୁ କାର୍ଯ୍ୟକାରୀ କରାଯିବ

ମହାପ୍ରସାଦ ବିକ୍ରିରେ ଅତ୍ ନିଆଯାଉଥିବା ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ପ୍ରଶାସନ ଦ୍ୱାରା ଭୋଗ ପ୍ରସ୍ତୁତି ହେବା ପରେ ଯାଇ ମହାପ୍ରସାଦର ଦର ନିର୍ଦ୍ଧାରଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଚନା ମିଳିଛି

ଟ୍ରଷ୍ଟବୋର୍ଡ ବୈଠକର ନିଷ୍ବଭି ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଶ କରାଯାଇଛି ମିଳିଥିବା ସୂଚନା ଅନୁଯାୟୀ ଆହ୍ନାବାଦ୍ ବ୍ୟାଙ୍କ ପକ୍ଷରୁ ଇ ଆକାଉଣ୍କ ଖୋଲାଯିବ ଆସନ୍ତା ସପ୍ତାହକ ମଧ୍ଧରେ ମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସାଧାରଶଙ୍କ ପାଇଁ ଏହାର ଲିଙ୍ଙ୍ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି

ଓଡ଼ିଶାର ଏଭଳି ଆୟୋଜନ ଶ୍ରେଷ୍ ଆୟୋଜନ ହେବ ବୋଲି ଡିକି ଶ୍ରୀ ଶର୍ମା କହିଛନ୍ତି